ଏହି ପଦ ପାଇଁ ବିଜେପି ଏହାର ସାଂସଦ ଓମ୍ ବିର୍ଲାଙ୍କୁ ମନୋନୀତ କରିଛି

ପିଏମ୍ ୱାନ୍ନେସନ୍ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ସବୁ ରାଜନୈତିକ ଦଳର ସଭାପତି ଏବଂ ପ୍ରତିନିଧିମାନଙ୍କ ସହ ସଂସଦରେ ଆଲୋଚନା କରିବାର କାର୍ଯ୍ୟକ୍ମ ରହିଛି

ଏହାଛଡ଼ା ସଂସଦର କାର୍ଯ୍ୟକ୍ମକ୍ତ ଅଧିକ ଫଳବତୀ କରିବା ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଆକାଂକ୍ଷି ଜିଲ୍ଲାଗୁଡ଼ିକର ବିକାଶ ସମ୍ପର୍କରେ ଏହି ବୈଠକରେ ମଧ୍ୟ କଥାବାର୍ତ୍ତା ହେବ ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ ସେ ଏହି ବୈଠକରେ ଯୋଗ ଦେବେ ନାହିଁ ଏହି ମର୍ମରେ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ପତ୍ର ଲେଖିଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଏହି ବୈଠକରେ ନିଜ ନିଜର ଦୃଷ୍ଟିକୋଣ ଉହ୍ଚାପନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି

ଏହି ପଦ ପାଇଁ ଶାସକ ଦଳ ବିଜେପି ସାଂସଦ ଓମ୍ ବିର୍ଲାଙ୍କ ମନୋନୀତ କରିଛି ରାଜସ୍ଥାନର କୋଟାରୁ ଶ୍ରୀ ବିର୍ଲା କ୍ମାଗତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବାଚସ୍କତି ପଦ ପାଇଁ ଶ୍ରୀ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅମିତ ଶାହା ନୀତିନ ଗଡ଼କରୀ ମିଳିତ ଭାବେ ପ୍ରସ୍ତାବ କରିଥିଲେ ଏହି ପ୍ରସ୍ତାବକୁ ଶିବସେନା ଅକାଳୀଦଳ ଲୋକଜନଶକ୍ତି ପାର୍ଟି ୱାଇଏସ୍ଆର୍ କଂଗ୍ରେସ କେଡିୟୁ ଏବଂ ଏଆଇଏଡିଏମ୍କେ ଦଳ ସମର୍ଥନ କରିଛି କଂଗ୍ରେସ ମଧ୍ୟ ଶ୍ରୀ ବିର୍ଲାଙ୍କୁ ସମର୍ଥନ କରି ଏକ ପ୍ରସ୍ତାବ ଗୃହୀତ କରିଛି

ଲୋକସଭାର ନୂଆ ସାଂସଦମାନେ ଗତକାଲି ଦ୍ୱିତୀୟ ଦିନରେ ମଧ୍ୟ ଶପଥ ନେଇଥିଲେ ଓଡ଼ିଶା ପୁଡ଼ୁଚେରୀ ରାଜସ୍ଥାନ ସିକ୍କିମ ପଞ୍ଜାବ ତାମିଲନାଡ଼ୁ ତେଲଙ୍ଗନା ଉତ୍ତରପ୍ରଦେଶ ଓ ପଣ୍ଟିମବଙ୍ଗର ସାଂସଦମାନେ ଗତକାଲି ଶପଥ ନେଇଛନ୍ତି ଯେଉଁ ପ୍ରମୁଖ ସାଂସଦମାନେ ଗତକାଲି ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ସୋନିଆ ଗାନ୍ଧି ମାନେକା ଗାନ୍ଧି ଟିଆର୍ ବାଲୁ ଦୟାନିଧି ମାରାନ୍ ବିଜେପିର ଓମ୍ ବିର୍ଲା ରାଜ୍ୟବର୍ଦ୍ଧନ ରାଠୋଡ୍ ଏବଂ ସନି ଦେଓଲ୍ କଂଗ୍ରେସର କାର୍ତ୍ତୀ ଚିଦାମ୍ଘରମ୍ ଓ ମନିଶ ତିୱାର ଡିଏମ୍କେର ଏରାକା ଓ କାନୀ ମୋଝି ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ଜସ୍କୋର ମିଣା ଏବଂ ଏଆଇଏମ୍ଆଇଏମ୍ର ଅସାଦୁଦ୍ଦିନ୍ ଓବେସି ସେଣ୍ଟର ହେଲ୍ଥ ମିନିଷ୍ଟ୍ରି ମସ୍ତିଷ୍କ କ୍ୱର ଓ ଜାପାନୀ ମସ୍ତିଷ୍କ ଜ୍ୱର ଭଳି ବ୍ୟାଧୀର ନିୟନ୍ତ୍ରଣ ଏବଂ ଚିକିତ୍ସା ପାଇଁ କେନ୍ଦ୍ର ସରକାର ସ୍ଥାୟୀ ଭାବରେ ଏକ ବହୁ ବିଷୟକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିବ ଏଥିରେ ଜାତୀୟ ବ୍ୟାଧୀ ନିୟନ୍ତ୍ରଣ କେନ୍ଦ୍ର ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ ଭାରତୀୟ ଭେଷଜ ଓ ଗବେଷଣା ପରିଷଦ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପ୍ରତିନିଧିମାନେ ସଦସ୍ୟ ରହିବେ ବିହାରରେ ଦେଖା ଦେଇଥିବା ମସ୍ତିଷ୍କ ଜ୍ୱର ଘଟଣା ପରିପ୍ରେକ୍ଷୀରେ ଏଭଳି ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷ ବର୍ଦ୍ଧନ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଡକ୍ଟର ବର୍ଦ୍ଧନ ଏହି ନିଷ୍ପଭି ନେଇଛନ୍ତି ସେ ମଧ୍ୟ ମୁଜାଫରପୁର ଶିଶୁ ମୃତ୍ୟୁ ଘଟଣାର ସମୀକ୍ଷା କରିଥିଲେ ନୂଆ କରି ଗଠିତ ହେବାକୁ ଥିବା ଏହି ଗୋଷ୍ଠୀ ନିୟମିତ ଏହାର ବୈଠକ କରିବ ମୁଜାଫରପୁର ଘଟଣାର ଅନୁଧ୍ୟାନ କରି ନିୟମିତ ଭାବେ କେନ୍ଦ୍ର ସରକାରଙ୍କୁ ଗୋଷ୍ଠୀ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯିବ ବିହାର ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସକ୍ରିୟ ସହଯୋଗ ଯୋଗାଉଛନ୍ତି ଇତିମଧ୍ୟରେ ବିହାର ସରକାର ମୁକ୍କାଫରପୁରର ଶ୍ରୀକୃଷ୍ଣ ମେଡିକାଲ୍ କଲେଜ୍ ହସିଟାଲ୍ରେ ଅଧିକ ଚିକିତ୍ସକ ନିଯୁକ୍ତ କରିଛନ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ

ଏହି ମାମଲାରେ ଅଦାଲତ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି

ଗୋୟଲ୍ ରେଲଓ୍ୱେ ମିନିଷ୍ଟ୍ରି ରେଳବାଇ ଯେଉଁସବୁ ମହତ୍ୱାକାଂକ୍ଷି ଯୋଜନା ହାତକୁ ନେଇଛି ନିର୍ଦ୍ଧାରିତ ସମୟରେ ତାହାକୁ ଶେଷ କରିବା ପାଇଁ ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ବିଭିନ୍ନ ଜୋନ୍ର ରେଳବାଇ ଅଧିକାରୀମାନଙ୍କୁ ଆହ୍ପାନ ଦେଇଛନ୍ତି ବିଭିନ୍ନ ରେଳ ଜୋନ୍ର ଜେନେରାଲ୍ ମ୍ୟାନେଜର୍ ବିଭିନ୍ନ ଉତ୍ପାଦନ କେନ୍ଦ୍ରର ମୁଖ୍ୟ ଏବଂ ଡିଭିଜନାଲ୍ ରେଲୱେ ମ୍ୟାନେଜରଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ଅବସରରେ ଶ୍ରୀ ଗୋୟଲ୍ କହିଛନ୍ତି ଯେ ମିଳିତ ଭାବେ ଉଦ୍ୟମ ନ କଲେ ଲକ୍ଷ୍ୟ ସାଧନ ସହଜ ହେବ ନାହିଁ ଏହି ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ମଧ୍ୟ ଉପସ୍ଥିତ ଥିଲେ ଦେଶର ଦରିଦ୍ର ଓ ଅବହେଳିତ ଅଞ୍ଚଳର ଲୋକେ ଯେପରି ସହଜରେ ରେଳ ସୁବିଧା ପାଇବେ ସେ ଦିଗରେ କାମ କରିବାକୁ ଶ୍ରୀ ଅଙ୍ଗାଡ଼ି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏହି ଅବସରରେ ନିରାପତ୍ତା ପରିଚ୍ଛନ୍ନତା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା

ଏ ସମ୍ପର୍କରେ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି

ଡିଜିଟାଲ୍ ବ୍ୟବସ୍ଥାରେ ସ୍ୱଚ୍ଚ ବ୍ୟୟରେ ଆନ୍ତର୍ଜାତିକ କାରବାର ପାଇଁ ଏହି ମୁଦ୍ରା ବିଶେଷ ସହାୟକ ହେବ ବୋଲି ଫେସ୍ବୁକ୍ କହିଛି ଆସନ୍ତା ବର୍ଷ ଠାରୁ ଏହି ନୂଆ ଆନ୍ତର୍ଜାତିକ ଡିଜିଟାଲ୍ ମୁଦ୍ରା କାର୍ଯ୍ୟକ୍ଷମ ହେବ

ଅଧିକରୁ ଅଧିକ ଲୋକ ବିଶେଷ କରି ଯୁବକମାନେ ଯୋଗାଭ୍ୟାସ ପ୍ରତି ଆଗ୍ରହୀ ହେଉଛନ୍ତି

ଏହି ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ବିଭିନ୍ନ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି ମୁଖ୍ୟ ଉତ୍ସବ ଜାମ୍ମୁର କେକେ ହକ୍କ ଷ୍ଟାଡିୟମ୍ରେ ଆୟୋଜିତ ହେବ ଏଥିରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ଯୋଗ ସଂସ୍ଥାନର ବରିଷ୍ଠ ଉପସଭାପତି ଡକୁର ସୁରେଶ ଗୁପ୍ତା ଆକାଶବାଣୀକୁ ସ୍ଟଚନା ଦେଇଛନ୍ତି ପୁଡ଼ୁଚେରୀ ଯୋଗ ସେହିଭଳି ପୁଦୁଚେରୀରେ ମଧ୍ୟ ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ କୋର୍ସୋର୍ ଉଦ୍ୟମ ଚାଲିଛି

ପୁଦୁଚେରୀର ଉପରାଜ୍ୟପାଳ ଡକ୍ଲର କୀରଣ ବେଦୀ ଏଥିରେ ଯୋଗ ଦେଇ ସଂପୂକ୍ତ ଛାତ୍ରଛାତ୍ରୀ ପିଲା ଶିକ୍ଷକ ଶିକ୍ଷୟିତ୍ୱୀ ଓ ଅଭିଭାବକମାନଙ୍କୁ ଉସାହିତ କରିଥିଲେ ପ୍ରଡ୍ରଚେରୀରେ ଏହି ଦିବସକୁ ସଫଳତାର ସହ ପାଳନ କରିବା ପାଇଁ ଏକ ବ୍ୟାପକ ଆୟୋକନ ଚାଲିଛି ବେଳାଭୂମିରେ ଅବସ୍ଥିତ ଗାନ୍ଧି ଟାଇଡାଲ୍ଠାରେ ମୁଖ୍ୟ ଉହବ ଆୟୋକ୍ତିତ ହେବ

ଗଭ୍ମେଣ୍ଟ ରେସନ୍ ଶାନ୍ତି ସମୟରେ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ତିନି ବାହିନୀର ଅଧିକାରୀମାନଙ୍କୁ ରେସନ୍ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ପୁନର୍ବାର ଚାଲୁ କରିବାକୁ ସରକାର ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀର ସବୁ ଅଧିକାରୀ ଏପରିକି ଶାନ୍ତି ସମୟରେ ବିଭିନ୍ନ ସ୍ଥାନରେ ରହୁଥିବା ଅଧିକାରୀମାନଙ୍କୁ ଏହି ପଡ଼ି ସାମଗ୍ରୀ ଯୋଗାଇ ଦିଆଯିବ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

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ କୁହାଯାଇଛି ଅର୍ଥନୈତିକ ଅନଗ୍ରସର ଅଞ୍ଚଳରେ କୁଶଳୀ ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ

ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ କରାଯାଇଥିଲେ ମଧ୍ୟ ଡ୍ରାଇଭରମାନଙ୍କ ତାଲିମ୍ ଓ କ୍ରଶଳ ପରୀକ୍ଷା ପାଇଁ ଗୁରୁତ୍ୱ ଦିଆଯାଇଛି ଯାହାଦ୍ୱାରା ସଡ଼କ ନିରାପତ୍ତା ସହ କୌଣସି ମତେ ସାଲିସ୍ କରାଯିବ ନାହିଁ ଜାମ୍ପୁ ସେଭ୍ ସିଆର୍ପିଏଫ୍ ଜାନ୍ମୁ କାଶ୍ମୀରରେ ତାର ପ୍ରାଥମିକ ଦାୟିତ୍ୱ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ସହିତ ପରିବେଶ ବଞ୍ଚାଓ ଅଭିଯାନ ମଧ୍ୟ ଆରମ୍ଭ କରିବ ଦକ୍ଷିଣ କାଶ୍ମୀରର ହିମାଳୟ ଅଞ୍ଚଳରେ ଚଳିତ ମାସ ତିରିଶ ତାରିଖ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ସମୟରେ ସିଆର୍ପିଏଫ୍ ପକ୍ଷରୁ ଏହି ଅଭିଯାନର ଉଦ୍ଘାଟନ କରାଯିବ ପରିବେଶକୁ ସୁରକ୍ଷା ପ୍ରଦାନ କରିବା ବିଶେଷ କରି ଅମରନାଥ ଯାତ୍ରା ଅଞ୍ଚଳର ପରିବେଶ ପ୍ରତି ଯନ୍ଶୀଳ ହେବା ପାଇଁ ଆଗନ୍ତୁକ ଯାତ୍ରୀଙ୍କ ସମେତ ସମସ୍ତ ସ୍ଥାନୀୟ ଜନସାଧାରଣଙ୍କୁ ସିଆର୍ପିଏଫ୍ ପକ୍ଷରୁ ନିବେଦନ କରାଯାଇଛି ଗୋଆ ପାଣାଜୀ ଆକାଶବାଣୀ ପକ୍ଷରୁ ଏଫ୍ଏମ୍ ଚ୍ୟାନେଲ୍ରେ ବିବିଧଭାରତୀ ସେବା ଆରମ୍ଭ ହୋଇଛି

ଏହାଛଡ଼ା ଏହି ସେବା ଏଏମ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ

ଆକି ବର୍ଣ୍ଣିଂହାମ୍ଠାରେ ଭାରତୀୟ ସମୟ ଦିନ ତିନିଟା ବେଳେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ଭାରତ ତାର ପଞ୍ଚମ ମ୍ୟାଚ୍ ସାଉଥ୍ହାମଟନ୍ଠାରେ ଆଫ୍ଗାନିସ୍ତାନ ବିରୁଦ୍ଧରେ ଶନିବାର ଦିନ ଖେଳିବ